ପିଏମ୍ ସିଏମ୍ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆସନ୍ତାକାଲି ଅପରାହୁରେ ରାଜ୍ୟ ମୁଖ୍ୟମନ୍ତ୍ରୀମାନଙ୍କ ସହ ଭିଡ଼ିଓ କନଫରେନ୍ଦିଂ ଯୋଗେ କଥାବାର୍ତ୍ତା ହେବେ ରାଷ୍ଟ୍ର ବ୍ୟାପି ଲକ୍ଡାଉନ ଜାରି ହେବା ପରଠାର୍ଚ ଏହା ଏହି ଧରଣର ପଞ୍ଚମ ବୈଠକ ହେବ ଲକ୍ଡାଉନ କଟକଣାକୁ କୋହଳ କରିବା ପ୍ରସଙ୍ଗ ସମେତ କୋଭିଡ୍ ନାଇଣ୍ଟିନ୍ ସମ୍ପର୍କୀତ ବିଭିନ୍ନ ବିଷୟରେ ପ୍ରଧାନମନ୍ତ୍ରୀ ମୁଖ୍ୟମନ୍ତ୍ରୀମାନଙ୍କ ସହ ଆଲୋଚନା କରିବେ

ଏହି ଯାତ୍ରୀମାନଙ୍କଠାରୁ ପରୀକ୍ଷା ପାଇଁ ନମୁନା ସଂଗ୍ରହ କରାଯିବା ପରେ ସେମାନଙ୍କୁ କ୍ୱାରେଷ୍ଟାଇନ୍ରେ ରଖାଯାଇଛି

ସେହିପରି ବନ୍ଦେ ଭାରତ ମିଶନ ଅଧୀନରେ ବିଦେଶରେ ଅଟକି ରହିଥିବା ଅନେକ ଭାରତୀୟଙ୍କୁ ଉଉରପ୍ରଦେଶ ଅଣାଯାଉଛି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

ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକ୍ଟର ଏସ୍ ଜୟଶଙ୍କର କହିଛନ୍ତି ଏହି ବିମାନ ଭାରତରେ ଥିବା ସେ ଦେଶର ନାଗରିକ ଓ ଅତ୍ୟାବଶ୍ୟକ ଔଷଧ ସାମଗ୍ରୀ ଧରି ଉଜ୍ବେକିସ୍ତାନ ପ୍ରତ୍ୟାବର୍ତ୍ତନ କରିବ ଏଥିପାଇଁ ଶ୍ରୀ ଜୟଶଙ୍କର ତାସକେଶ୍ଚରେ ଥିବା ଭାରତୀୟ ରାଷ୍ଟ୍ରଦୂତ ସନ୍ତୋଷ ଝାଙ୍କ ନେତୂତ୍ୱରେ ଭାରତୀୟ ଦୂତାବାସର ପ୍ରଶଂସା କରିଛନ୍ତି

ଉତ୍ତରପ୍ରଦେଶ ସରକାରଙ୍କ ସହଯୋଗରେ ଏହି ଟ୍ରେନ୍ ସବୁର ବ୍ୟବସ୍ଥା କରାଯାଇଛି ବନ୍ଦେ ଭାରତ ମିଶନର ଅଂଶ ସ୍ୱରୂପ ଦୋହାରୁ ଏକ ବିମାନ ଆସି ଗତ ବିଳୟିତ ରାତ୍ରିରେ କୋଚିରେ ପହଞ୍ଚୁଛି

ଏହାଛଡ଼ା ଆଉ ଏକ ବିମାନ ଦୋହାରୁ ଆସି ଥିରୁଭନନ୍ତପୁରମ୍ଠାରେ ପହଞ୍ଚିବ

କ୍ୟାବିନେଟ୍ ସେକ୍ରେଟେରୀ ମିଟିଂ କେନ୍ଦ୍ର କ୍ୟାବିନେଟ୍ ସଚିବ ରାଜୀବ ଗୌବା ଆଜି ସବ୍ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ମୁଖ୍ୟ ସଚିବ ଓ ସ୍ୱାସ୍ଥ୍ୟ ସଚିବମାନଙ୍କ ସହ ଭିଡ଼ିଓ କନଫରେନ୍ଦିଂ ମାଧ୍ୟମରେ କଥାବାର୍ତ୍ତା କରିଛନ୍ତି ବନ୍ଦେ ଭାରତ ଯୋଜନା ଅଧୀନରେ ଦେଶ ବାହାର୍ ଭାରତୀୟମାନଙ୍କ ପ୍ରତ୍ୟାବର୍ତ୍ତନରେ ସହଯୋଗ କରିବା ପାଇଁ ସେ ରାଜ୍ୟଗୁଡ଼ିକୁ ଅନୁରୋଧ କରିଛନ୍ତି

ଆହୁରି ଅଧିକ ଶ୍ରମିକ ସେଶାଲ୍ ଟ୍ରେନ୍ ଚଳାଇବା ଦିଗରେ ରେଳବାଇକୁ ସହଯୋଗ କରିବା ପାଇଁ ସେ ରାଜ୍ୟ ସରକାରଗୁଡ଼ିକୁ ଅନୁରୋଧ କରିଛନ୍ତି ଡାକ୍ତର ନର୍ସ ଓ ଅନ୍ୟାନ୍ୟ ସ୍ୱାସ୍ଥ୍ୟ କର୍ମୀମାନଙ୍କ ଗମନାଗମନ ବିଶେଷ ଗୁରୁତ୍ୱପୂର୍ଣ୍ଣ ଏବଂ ଏହି କରୋନା ଯୋଦ୍ଧାମାନଙ୍କ ସୁରକ୍ଷାରେ ଯେପରି ବାଧା ନ ଉପୁଜେ ସେଥିପ୍ରତି ଦୃଷ୍ଟି ଦେବାକୁ ମଧ୍ୟ କ୍ୟାବିନେଟ୍ ସଚିବ ରାଜ୍ୟଗୁଡ଼ିକୁ ପରାମର୍ଶ ଦେଇଛନ୍ତି ଆମ ସମ୍ଭାଦଦାତା ଜଣାଇଛନ୍ତି ରାଜ୍ୟ ମୁଖ୍ୟ ସଚିବମାନେ ନିଜ ନିକ ରାଜ୍ୟର କୋଭିଡ୍ ନାଇଣ୍ଟିନ୍ ସ୍ଥିତି ସମ୍ପର୍କରେ ମୁଖ୍ୟ ସଚିବଙ୍କୁ ସ୍ବଚନା ଦେବା ସହିତ ଏହି ରୋଗରୁ ମୁକ୍ତି ସହିତ ବ୍ୟବସ୍ଥିତ ଢଙ୍ଗରେ ଆର୍ଥିକ କାର୍ଯ୍ୟକଳାପ ବୃଦ୍ଧି କରିବାର ଆବଶ୍ୟକତା ଉପରେ ଗୁରୁତ୍ୱାରୋପ କରିଥିଲେ

ଜନସାଧାରଣଙ୍କୁ ଅବଗତ କରାଇବା ନିମନ୍ତେ ସମସ୍ତ ତିନି ପ୍ରକାର କୋଭିଡ୍ ଉତ୍ଗୀକୃତ ହସ୍କିଟାଲ୍ ସବୁ ଚିହ୍ନଟ କରି ସେଗୁଡ଼ିକ ସମ୍ପର୍କରେ ସବିଶେଷ ତଥ୍ୟ ପ୍ରଦାନ କଲେ ସେହି ସବୁ ତଥ୍ୟକୁ ରାଜ୍ୟ ସରକାରଗୁଡ଼ିକ ନିଜ ନିଜ ୱେବ୍ସାଇଟ୍ରେ ଉପଲବ୍ଧ କରାଇବେ ବୋଲି ପୂର୍ବରୁ ରାଜ୍ୟଗୁଡ଼ିକ ପକ୍ଷରୁ କେନ୍ଦ୍ର ସରକାରଙ୍କୁ ଅନୁରୋଧ କରାଯାଇଥିଲା

କାତୀୟ ରୋଗ ନିୟନ୍ତ୍ରଣ କେନ୍ଦ୍ର ଏନ୍ସିଡିସିର କୋଭିଡ୍ ନାଇଷ୍ଟିନ୍ ପରୀକ୍ଷା କ୍ଷମତାକୁ ଆହୁରି ବୃଦ୍ଧି କରାଯିବାର ଆବଶ୍ୟକତାକୁ ଦୂଷ୍ଟିରେ ରଖି କ୍ଷମତାସମ୍ପନ୍ନ ଗୋଷୀର ଅନୁମୋଦନ ଅନୁଯାୟୀ ଅଧିକ ଉନ୍ନତମାନର ଯନ୍ତପାତି କ୍ରୟ କରିବାକୁ ମଞ୍ଜୁରୀ ପ୍ରଦାନ କରାଯାଇଛି

ଏନ୍ସିଡିସି ଦିଲ୍ଲୀ କାତୀୟ ରାଜଧାନୀ ଅଞ୍ଚଳ ଜାମ୍ମୁ ଓ କାଶ୍ମୀର ଏବଂ ଅନ୍ୟ କେତେକ ରାଜ୍ୟର ଆବଶ୍ୟକତା ଅନୁଯାୟୀ ସହାୟତା ଯୋଗାଇ ଦେଉଛି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

ଆମ ସମ୍ଘାଦଦାତା ଜଣାଇଛନ୍ତି ଏହି କେନ୍ଦ୍ରୀୟ ଟିମ୍ରେ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ବରିଷ୍ଠ ଅଧିକାରୀ ଯୁଗ୍ମସଚିବ ସ୍ତରର ଜଣେ ନୋଡାଲ ଅଧିକାରୀ ଓ ଜଣେ ଜନସ୍ୱାସ୍ଥ୍ୟ ବିଶେଷଜ୍ଞ ରହିବେ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

ଦେଶର ବିଭିନ୍ନ ସ୍ଥାନରେ ଅଟକି ରହିଥିବା ପ୍ରବାସୀ ଶ୍ରମିକ ତୀର୍ଥଯାତ୍ରୀ ପର୍ଯ୍ୟଟକ ଓ ଛାତ୍ରଛାତ୍ରୀ ତଥା ଅନ୍ୟାନ୍ୟ ବ୍ୟକ୍ତିଙ୍କୁ ସେମାନଙ୍କ ନିଜ ନିଜ ରାଜ୍ୟକୁ ପଠାଇବା ପାଇଁ କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରଣାଳୟର ନିଷ୍କଭି ପରେ ରେଳବାଇ ପକ୍ଷରୁ ଏହି ପଦକ୍ଷେପ ଆରମ୍ଭ କରାଯାଇଛି ଏହିସବୁ ଟ୍ରେନ୍ ଯୋଗେ ପ୍ରବାସୀ ଶ୍ରମିକମାନେ ଆନ୍ଧ୍ରପ୍ରଦେଶ ବିହାର ଉତ୍ତରପ୍ରଦେଶ ହିମାଚଳ ପ୍ରଦେଶ ଝାଡ଼ଖଣ୍ଡ ମଧ୍ୟପ୍ରଦେଶ ଓ ପଣ୍ଟିମବଙ୍ଗ ଆଦି ନିଜ ନିଜ ରାଜ୍ୟକୁ ଫେରିଛନ୍ତି